ପିଏମ୍ କୋଭିଡ୍ ସମଗ୍ର ଭାରତବର୍ଷ ଏକାଠି ହୋଇ ଗତବର୍ଷ କରୋନାକୁ ପରାସ୍ତ କରିଥିଲା ଏବଂ ସେହି ସମାନ ବିଚାରଧାରା ସହିତ ଅଧିକ ସମନ୍ୟ ରକ୍ଷାକରି ଦେଶ ପୁଣି ଥରେ ଦ୍ରତଗତିରେ କରୋନାକୁ ହରାଇପାରିବ ବର୍ତ୍ତମାନ ଜାରିଥିବା କୋଭିଡ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମ୍ପର୍କରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ଔଷଧପତ୍ର ଅକ୍ଟିଜେନ ଭେଷ୍ଟିଲେଟର ଓ ଟିକାକରଣର ବିଭିନ୍ନ ଦିଗ ଉପରେ ବୈଠକରେ ଆଲୋଚନାରେ ହୋଇଥିଲା ପରୀକ୍ଷଣ ନିରୀକ୍ଷଣ ଓ ଚିକିତ୍ସାର ବିକ୍ସ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ ମହାମାରୀଜନିତ ମୃତ୍ୟୁହାର ରୋକିବା ନିମନ୍ତେ ଆଗ୍ରଆ ପରୀକ୍ଷଣ ଓ ଉପଯ୍ୟକ୍ତ ନିରୀକ୍ଷଣର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନ ତତ୍ପର ଏବଂ ସମ୍ଭେଦନଶୀଳ ହେବା ଉଚିତ ବୋଲି ସେ କହିଛନ୍ତି ମହାମାରୀର ପରିଚାଳନା ନିମନ୍ତେ ରାଜ୍ୟଗୁଡିକ ସହିତ ସମନ୍ୱୟକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କୋଭିଡ ରୋଗୀମାନଙ୍କ ପାଇଁ ଅଧିକର୍ ଅଧିକ ହସ୍ପିଟାଲ ଶଯ୍ୟା ଉପଲବ୍ଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ସେ କହିଥିଲେ ଅସ୍ଥାୟୀ ହସ୍ପିଟାଲ ଏବଂ ଆସୋଲେସନ ସେଷ୍ଟରଗ୍ରଡିକ ଜରିଆରେ ଅତିରିକ୍ତ ବେଡ ଯୋଗାଇ ଦେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ଔଷଧପତ୍ରର ଚାହିଦା ବୂଦ୍ଧିକୁ ଦୂଷ୍ଟିରେ ରଖି ଭାରତୀୟ ଭେଷଜ ଶିଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ରେମଡେସିଭିର୍ ଏବଂ ଅନ୍ୟାନ୍ୟ ଔଷଧପତ୍ର ଯୋଗାଣ ସ୍ଥିତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ହର୍ଷବର୍ଦ୍ଧନ କୋଭିଡ୍ ହସ୍ପିଟାଲ କୋଭିଡ ସଂକ୍ରମଣ ଭୟଙ୍କର ଭାବରେ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ନିମନ୍ତେ କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି ସହିତ ଅକ୍ନିଜେନ ଯୋଗାଣ ବ୍ୟବସ୍ଥା ଥିବା ଶଯ୍ୟା ଏବଂ ଆନୁଷଙ୍ଗିକ ସ୍ପାସ୍ଥ୍ୟ ଭିଭିଭ୍ବମି ପ୍ରସ୍ତୁତି ନିମନ୍ତେ ଆଗୁଆ ଯୋଜନା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି

ଏହିବୈଠକରେ ମହାରାଷ୍ଟ୍ର ଛତିଶଗଡ ରାଜସ୍ଥାନ ଗୁଜରାଟ ମଧ୍ୟପ୍ରଦେଶ କେରଳ ପଶ୍ଚିମବଙ୍ଗ ଦିଲ୍ଲୀ କର୍ଷ୍ଣାଟକ ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗଦେଇଥିଲେ ଟିକାର ଅଭାବକୁ ନେଇ ଯେଉଁ ଧାରଣା ଦିଆଯାଉଛି ସେ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା

ଦେଶରେ ଟିକାର ଅଭାବ ନାହିଁ ଏବଂ ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏ ସଙ୍କଟମୟ ପରିସ୍ଥିତିର ମୁକାବୁଲା ପାଇଁ ଦେଶରେ ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ଘଟିଛି ବୋଲି ଡକ୍କର ବର୍ଦ୍ଧନ କହିଛନ୍ତି

ଦେଶରେ ରେମଡେସିଭିର୍ ଉତ୍ପାଦନ ଏବଂ ମେଡିକାଲ ଅକ୍ନିଜେନ ଯୋଗାଣକୁ ବୃଦ୍ଧି କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଥିଲେ

ଜାତୀୟ ଭେଷଜ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧୀକରଣ ପକ୍ଷରୁ ଏକ ବିଞ୍ଜପ୍ତିରେ କୁହାଯାଇଛି ଦେଶରେ ସୁଲଭ ମୂଲ୍ୟରେ ଏହି ଇଞ୍ଜେକସନର ଉପଲବ୍ଧତା ସୁନିଣ୍ଟିତର କରିବା ସକାଶେ କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ପ୍ରମୁଖ ଔଷଧ ଉତ୍ପାଦନ କମ୍ପାନୀଗୁଡିକ ରେମଡେସିଭର୍ ଇଞ୍ଜେକସନର ମୂଲ୍ୟ ସ୍ପେଚ୍ଛାକୃତଭାବେ ହ୍ରାସ କରିଛନ୍ତି

ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର ଉତ୍ତରପ୍ରଦେଶ ଦିଲ୍ଲୀ ଛତିଶଗଡ କର୍ଣ୍ଣାଟକ ମଧ୍ୟପ୍ରଦେଶ କେରଳ ଗୁକ୍ତୁରାଟ ତାମିଲନାଡୁ ଏବଂ ରାଜସ୍ଥାନ

ଏଗୁଡ଼ିକ ହେଲା ଲଦାଖ ଦାଦ୍ରା ଓ ନଗରହାବେଳି ଦାମନ୍ତିଉ ତ୍ରିପୁରା ସିକିମ୍ ମିକ୍ଜୋରାମ ମଣିପୁର ଲକ୍ଷାଦୀପ ଆଣ୍ଡାମାନ ଓ ନିକୋବର ଦ୍ୱୀପପ୍ତଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ଜୁନା ଆଖଡା ଜୁନା ଆଖଡାର ମହାମଣ୍ଡଳେଶ୍ୱର ସ୍ୱାମୀ ଅବଦେଶ ଆନନ୍ଦ ଆଚାର୍ଯ୍ୟ କହିଛନ୍ତି ଭାରତର କନସାଧାରଣ ଓ ସେମାନଙ୍କର ଜୀବନ ବଞ୍ଚୁବା ପ୍ରାଥମିକତାର ବିଷୟ କୋଭିଡ ସଫକ୍ରମଣ ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନା ଆଖଡା କୁୟ ପାଇଁ ପ୍ରତିଷ୍ଠା କରାଯାଇଥିବା ସମସ୍ତ ଦେବାଦେବୀଙ୍କ ପ୍ରତିମାକୁ ବିସର୍ଜନ କରିସାରିଛି ଜୁନାଆଖଡା ପକ୍ଷରୁ ସେ କୁୟର ପରିସମାପ୍ତି ଘଟିଥିବା ଘୋଷଣା କରିଛନ୍ତି

ଏକ ଟୁଇଟ୍ରେ ଶ୍ରୀ ରିଜକୁ କହିଛନ୍ତି ବାରମ୍ଭାର କୋଭିଡ ପରୀକ୍ଷା କରିବା ପରେ ଗତକାଲି ସେ ପଜିଟିଭି ଥିବା ଜାଶିବାକୁ ପାଇଥିଲେ

ନିକଟରେ ତାଙ୍କ ସଂସ୍ୱର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ପରୀକ୍ଷା କରାଇ ନେବା ଏବଂ ନିଜକୁ ସଙ୍ଗରୋଧରେ ରଖିବାକୁ ଶ୍ରୀ ରିଜୁକୁ ଅନୁରୋଧ କରିଛନ୍ତି ସେ ସୁସ୍ଥ ଅଛନ୍ତି ବୋଲି ଶ୍ରୀ ରିଜଜୁ ଟ୍ୱିଟ୍ ଯୋଗେ ସ୍ଟଚନା ଦେଇଛନ୍ତି

ଆକି ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ ଅପରାହ୍ନରେ ଅନୁଷ୍ଠିତ ହେଉଥିବା ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବାର ଥିବାବେଳେ ଦ୍ଧିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ